ଏହି ସମୟରେ ଘରୋଇ ଗାଡ଼ି ଚଳାଚଳ ବନ୍ଦ ରହୁଥିବା ବେଳେ ସାମଗ୍ରୀ ପରିବହନ ଉପରେ କୌଶସି କଟକଣା ରହିବ ନାହିଁ

କରୋନା ହାଇକୋଟ କରୋନା ସଂକ୍ରମିତଙ୍କ ପରିଚୟ ସର୍ବସାଧାରଶରେ ପ୍ରଘଟ ନ କରିବାକୁ ହାଇକୋର୍ଚ ଅଙ୍କୁଶ ଜାରି କରିଛନ୍ତି

ଯେଉଁମାନେ ଗତବର୍ଷ ଖରିଫ୍ ଧାନ ବିକ୍ରି ନିମନ୍ତେ ନାମ ପଞ୍ଚିକରଣ କରିଥିଲେ ସେମାନେ କେବଳ ନାମ ନବୀକରଣ ନିମନ୍ତେ ଆବେଦନ କରିବାକୁ ପଡ଼ିବ ସେହିପରି ଭାଗଚାଷୀ ଧାନ ବିକ୍ରି କରିବାକୁ ଚାହୁଁଥିଲେ ଜମି ମାଲିକଙ୍କ ସମ୍ମତିପତ୍ର ଆବଶ୍ୟକ ବୋଲି ମନ୍ତ୍ରୀ ସ୍ଚନା ଦେଇଛନ୍ତି